ଏ ସଂକ୍ରାନ୍ତୀୟ ପ୍ରସ୍ତାବ ମନ୍ତୀ ମହେଶ୍ୱର ମହାନ୍ତିଙ୍କ ଅନୁମୋଦନ ଲାଗ କରିଛି

ଏହା ବିନା ସମାଜ ପଙ୍ଗୁ ହୋଇଯିବ ବୋଲି ବହୁ ବିଶିଷ୍ ବକ୍ତା ମତ ଦେଇଛନ୍ତି

ଆସନ୍ତା ସୋମବାର ମାମଲାର ପରବର୍ତୀ ଶ୍ରୁଶାଣି ହେବାକୁ ଥିବାବେଳେ ସେଦିନ ସୁଦ୍ଧା ତଦନ୍ତର ଅଗ୍ରଗତି ସଂପର୍କରେ କୋର୍ଟକୁ ଅବଗତ କରାଇବାକୁ ଖଖପୀଠ ନିର୍ଦ୍ଦେଶ ଦେଇଛନ୍ତି

ଇତିମଧ୍ଧରେ ଦୁଇସପ୍ତାହ ବିତିଯାଇଥିଲେ ମଧ୍ଧ ତଦନ୍ତ ଅଗ୍ରଗତି ସଂପର୍କରେ କୋର୍ଟଙ୍କୁ ଅବଗତ କରାଯାଇ ନଥିବାରୁ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ

ୟୁଜିସି ଅନୁଦାନ ଖର୍ଚ୍ଚର ସଠିକ ପ୍ରମାଣ ପତ୍ର ପ୍ରଦାନ କରିବାରେ କଲେଜ କର୍ଭ୍ରପକ୍ଷଙ୍କ ଅବହେଳା ଓ ସ୍ୱୟଂଶାସିତ ମାନ୍ୟତା ଜାରିରଖିବା ପାଇଁ ଆବଶ୍ୟକୀୟ ନିୟମର ଅନୁପାଳନ ନକରିବା ହେତୁ ଏଭଳି ସଂକଟ ସୂଷ୍କି ହୋଇଛି

ବାରବାଟୀ ଷ୍ଟାଡିୟମ ବିଡାନାସୀ ଓ ରେଭେନ୍ସା ଖେଳପଡିଆରେ ମ୍ୟାଚ ଗୁଡିକ ଅନୁଷ୍ଠିତ ହେବ

ଏହାର ପ୍ରଭାବରେ ଆକି ରାକ୍ୟର ଗୋଟିଏ ଦୁଇଟି ସ୍ଚାନରେ ଘଡଘଡି ସହ ବର୍ଷାର ସୟାବନା ରହିଛି